ପିଏମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତର ସମ୍ଭିଧାନକୁ ଆହୁରି ବଳଶାଳି କରିବା ପାଇଁ ଦେଶର ନ୍ୟାୟପାଳିକା ସବୁବେଳେ ସମ୍ଭିଧାନର ସକରାତ୍ମକ ଓ ସର୍ଜନାତ୍ମକ ବ୍ୟାଖ୍ୟା କରିଆସିଛି ଆଜି ଗୁଜୁରାଟ ଉଚ୍ଚ ନ୍ୟାୟାଳୟର ହୀରକ ଜୟନ୍ତୀ ସମାରୋହରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ସେ କହିଛନ୍ତି ନ୍ୟାୟପାଳିକା ସବୁବେଳେ ସାଧାରଣ ଲୋକଙ୍କର ଅଧିକାରକୁ ସୁରକ୍ଷା ଦେବାପାଇଁ ଏବଂ ବିଭିନ୍ନ ପରିସ୍ଥିତିରେ ଦେଶକୁ ଦୂଢ଼ କରିବା ସକାଶେ ଲୋକମାନଙ୍କୁ ସଚେତନ କରିବା ଦିଗରେ କାର୍ଯ୍ୟ କରିଆସିଛି ଭାରତୀୟ ସଂସ୍କୃତିର ଆଧାର ହେଉଛି ଦେଶର ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ଏହା ହିଁ ସ୍ୱରାଜ୍ୟ ବିଚାରଧାରାର ଆଧାର ନ୍ୟାୟପାଳିକା ଓ ସରକାରଙ୍କର କର୍ତ୍ତବ୍ୟ ହେଉଛି ବିଶ୍ୱସ୍ତରୀୟ ନ୍ୟାୟପାଳିକା ବ୍ୟବସ୍ଥା ପ୍ରତିଷ୍ଠା କରିବା ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିଶ୍ୱର ସବୁଠାରୁ ବେଶୀ ମାମଲାର ଫଇସଲା ଭାରତୀୟ ନ୍ୟାୟପାଳିକା ବ୍ୟବସ୍ଥାରେ ହେଉଥିବା ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ ମହାମାରୀ ସମୟରେ ଲଗାଯାଇଥିବା କଟକଣା ବେଳେ ଉଚ୍ଚନ୍ୟାୟାଳୟ ଓ ଜିଲ୍ଲା କୋର୍ଟ ଗୁଡ଼ିକରେ ମଧ୍ୟ ଅନେକଗୁଡ଼ିଏ ଶୁଣାଣି ଡିକିଟାଲ ମାଧ୍ୟମରେ ହୋଇପାରିଥିବା ପ୍ରଶଂସାଯୋଗ୍ୟ ବୋଲି ସେ କହିଛନ୍ତି

ଏହି ଅବସରରେ ଆଇନ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଓ ସୁପ୍ରିମକୋର୍ଟ ଏବଂ ଗୁଜୁରାଟ ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ ଉପସ୍ଥିତ ଥିଲେ

ଏ ସମ୍ପର୍କିତ ଘୋଷଣା ସରକାରଙ୍କ ମୁଖପାତ୍ର ରୋହିତ କନ୍ସାଲ ଟ୍ୱିଟ୍ କରି ଜଣାଇଛନ୍ତି

ତେବେ ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳରେ ସନ୍ତାସବାଦୀମାନେ ଇଷ୍କରନେଟ୍ ସେବାର ଦୁର୍ପଯୋଗ କରିବା ଆଶଙ୍କା କଥା ଦର୍ଶାଇ କର୍ତ୍ତପକ୍ଷ ଏହି ସେବାକୁ ବନ୍ଦ ରଖିଥିଲେ ଇତିମଧ୍ୟରେ କ୍ଜାମ୍ମ୍ରକାଶ୍କୀର ସରକାର ଲ୍ୟାଣ୍ଡଲାଇନ୍ କରିଆରେ ଇଣ୍ଟରନେଟ୍ ସଂଯୋଗକୁ ପୁଣି ସକ୍ରିୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏ ସଂକ୍ରାନ୍ତରେ ଗୃହବିଭାଗର ପ୍ରମୁଖ ସଚିବ ଏକ ନିର୍ଦ୍ଦେଶାନାମା କାରି କରିଛନ୍ତି ପ୍ରିପେଡ୍ ସିମ୍କାର୍ଡଧାରୀ ଉପଭୋକ୍ତାମାନଙ୍କୁ ମଧ୍ୟ କେତେକ ଆବଶ୍ୟକ କାଗଜପତ୍ର ଯାଞ୍ଚ ପରେ ଇଷ୍ଟରନେଟ୍ ସେବା ଯୋଗାଇ ଦିଆଯିବ ବୋଲି ନିର୍ଦ୍ଦେଶାନାମାରେ କୁହାଯାଇଛି ଇଷ୍କରନେଟ୍ ସେବା ପୁଣି ଲାଗୁ ହୋଇଥିବାରୁ ହୋଟେଲ ଓ ଅନ୍ୟାନ୍ୟ ବ୍ୟବସାୟୀମାନେ ଏହାକୁ ସ୍ୱାଗତ କରିଛନ୍ତି ଏହାଦ୍ୱାରା ଆର୍ଥିକ ଓ ଇ ଶିକ୍ଷା କ୍ଷେତ୍ରରେ ପ୍ରଗତି ହାସଲ କରାଯାଇପାରିବ ପ୍ରେଜ୍ ଏରୋ ଇଣ୍ଡିଆ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବେଙ୍ଗାଲୁରୁଠାରେ ତ୍ରୟୋଦଶ ଏରୋ ଇଣ୍ଡିଆ ପ୍ରଦର୍ଶନର ଉଦ୍ଯାପନୀ ସମାରୋହରେ ଯୋଗ ଦେଇଛନ୍ତି

ତ୍ରୟୋଦଶ ଏରୋ ଇଣ୍ଡିଆ ପ୍ରଦର୍ଶନୀ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରାଇବାରେ ଗୁରୁତ୍ୱପୂର୍ଷ୍ଣ ଭୂମିକା ଗ୍ରହଣ କରିବ ସେ କହିଛନ୍ତି ଏହି ପ୍ରଦର୍ଶନରୁ ସମଗ୍ର ବିଶ୍ୱର ଭାରତର ଦକ୍ଷତା ଉପରେ ବିଶ୍ୱାସ ବୃଦ୍ଧି ପାଇଛି

ରାଷ୍ଟ୍ରପତି କହିଛନ୍ତି ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ବିଶ୍ୱର ସର୍ବଶ୍ରେଷ୍ଠ ରାଷ୍ଟ୍ରମାନଙ୍କ ମଧ୍ୟରେ ପରିଗଣିତ କରାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ବିଭିନ୍ନ ନୀତିଗତ ପଦକ୍ଷେପ ଦେଶକୁ ଆତ୍କନିର୍ଭର କରାଇବା ସହିତ ରପ୍ତାନୀକୁ ପ୍ରୋସାହିତ କରିବ ବୋଲି ସେ ଆଶାବାଦୀ ପ୍ରତିଯୋଗିତାମୂଳକ ଯୋଗାଣ ଶ୍ଚଙ୍ଖଳ ବିକଶିତ କରାଇବା ଓ ସେସବୁକୁ ବିଶ୍ୱ ବଜାର ସହିତ ଯୋଡିବା ଉଦ୍ଦେଶ୍ୟରେ ଏକ ସ୍ବଦୂତ ଅର୍ଥନୀତି ଓ ଭିତ୍ତିଭୂମି ସୃଷ୍ଟି ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି ଭାରତ ଶାନ୍ତିପୂର୍ଣ୍ଣ ସହବାସ୍ଥାନରେ ବିଶ୍ୱାସ କରେ ଏବଂ ଏଥିପାଇଁ ସେ କୋଭିଡ ନାଇଷ୍ଟିନ ମହାମାରୀ ବିରୁଦ୍ଧରେ ସଂଗ୍ରାମ ପାଇଁ ସମଗ୍ର ମାନବ ଜାତିର ସାମର୍ଥ୍ୟ ବୃଦ୍ଧି ନିମନ୍ତେ ଦେଶରେ ଉତ୍ପାଦିତ ଟିକାକୁ ସାରା ବିଶ୍ୱରେ ବିତରଣ ପାଇଁ ଭାରତର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ସାଗର ଅଭିଯାନ ମାଧ୍ୟମରେ ଭାରତ ପଡୋଶୀ ଦେଶଗୁଡିକୁ ଡାକ୍ତରୀ ଦଳ ସହିତ ଭେଷ୍ଟିଲେଟର ମାସ୍କ ଗ୍ଲୋଭସ ତଥା ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ପଠାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି

ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଏହି ଟିକାଗୁଡ଼ିକ ଅନ୍ୟଦେଶକୁ ସହଯୋଗ ଆଧାରରେ ଏବଂ କେତେକ ଦେଶକୁ ବୁଝାମଣା ଆଧାରରେ ପଠାଯାଇଛି

ୟୁପିଏସ୍ସି ଆସ୍କିରାଣ୍ଟ କରୋନା ମହାମାରୀ ସମୟରେ କେନ୍ଦ୍ରୀୟ ଲୋକସେବା ଆୟୋଗର ସିଭିଲ ସର୍ଭିସ୍ ପରୀକ୍ଷା ଦେଇପାରିନଥିବା ପରୀକ୍ଷାର୍ଥୀ ଯେଉଁମାନଙ୍କର ପରୀକ୍ଷା ଦେବାର ଅନ୍ତିମ ସୁଯୋଗ ଶେଷ ହୋଇଯାଇଛି ସେମାନଙ୍କୁ ପୁଣିଥରେ ପରୀକ୍ଷା ଦେବାପାଇଁ କେନ୍ଦ୍ର ସରକାର ରାଜି ହୋଇଛନ୍ତି ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ଜଣାଇ ଦେଇଛନ୍ତି ତେବେ କେନ୍ଦ୍ର ସରକାର କହିଛନ୍ତି ସର୍ବୋଚ୍ଚ ବୟସସୀମା ଟପି ଯାଇଥିବା ପରୀକ୍ଷାର୍ଥୀମାନଙ୍କୁ କେବଳ ଏହି ସୁଯୋଗ ଦିଆଯିବ ଏ ସଂକ୍ରାନ୍ତରେ ପରୀକ୍ଷାର୍ଥୀମାନଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିଲା ପରୀକ୍ଷାର୍ଥୀମାନଙ୍କ ପକ୍ଷରୁ ଆବେଦନରେ କରୋନା ମହାମାରୀ ଯୋଗୁଁ ଯେଉଁମାନେ ସିଭିଲ ସର୍ଭିସ୍ ପରୀକ୍ଷା ଦେଇପାରିନଥିଲେ ଓ ସେମାନଙ୍କର ତାହା ଶେଷ ସୁଯୋଗ ଥିଲା ସେମାନଙ୍କୁ ପୁଣିଥରେ ସୁଯୋଗ ଦେବାକୁ ଅନୁରୋଧ କରାଯାଇଥିଲା

ଏମ୍ଏସ୍ଏମ୍ଇ କେନ୍ଦ୍ର ସରକାର ଅଣୁ ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ ପାଇଁ ଦୂଇଗୁଣର୍ ଅଧିକ ବ୍ୟୟବରାଦ ଚଳିତ ବଜେଟ୍ରେ କରିଛନ୍ତି

ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସହଯୋଗ ପାଇଁ ସରକାର ଅନେକ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି ସେଥିମଧ୍ୟରେ କେତେଗୁଡ଼ିଏ ସାମଗ୍ରୀ ଉପରେ କଷ୍ଟମ ଟିକସକୁ ଛାଡ କରାଯାଇଚି ବିଶେଷକରି ଲୁହା ଏବଂ ଇସ୍କାତର ଦର ବୃଦ୍ଧି କ୍ଷେତ୍ରରେ ଏମ୍ଏସ୍ଏମ୍ଇର ସମ୍ଭାବ୍ୟ କ୍ଷତିକ୍ ଭରଣା କରିବା ପାଇଁ ଏହା କରାଯାଇଛି ଏହାଛଡା ପୋଷାକ ଚମଡା ହସ୍ତଶିଳ୍ପ ସାମଗ୍ରୀ ରପ୍ତାନୀ କ୍ଷେତ୍ରପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି

ଏହାଦ୍ୱାରା ବୟନଶିଳ୍ପ କ୍ଷେତ୍ରକୁ ପ୍ରୋହାହନ ମିଳିବ ଓ ଏ କ୍ଷେତ୍ରରେ ରପ୍ତାନୀ ବୃଦ୍ଧି ପାଇବ